ଏ ନେଇ ସ୍ୱାସ୍ସ୍ୟ ସଚିବ ନିକୁଞ୍ଚ ବିହାରୀ ଧଳ ସମସ୍ତ ଜିଲ୍ଲ ଆୟୁର୍ବେଦ ଓ ହୋମିଓପାଥି ଚିକିହା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଧକ୍ଷତାରେ ଏହି ବୈଠକ ପ୍ରଥମ ଥରଲାଗି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ଧମରେ ଅନୁଷ୍ଷିତ ହେବ

ରାଜଧାନୀରେ ଥିବା କ୍ୟାବିନେଟ୍ ମନ୍ତୀମାନେ ଲୋକସେବା ଭବନ ଏବଂ ଭୁବନେଶ୍ୱର ବାହାରେ ଥିବା ମନ୍ତୀମାନେ ସେଠାରୁ ଭିଡ଼ିଓ କନ୍ଫରେନ୍ପିଂ ମାଧ୍ୟମରେ ଏହି ବୈଠକରେ ଅଂଶ ଗ୍ରହଣ କରିବେ

ଇ ଫାଇଲିଂ ଓଡ଼ିଶା ହାଇକୋର୍ଟରେ ଇ ଫାଇଲିଂ ବ୍ୟବସ୍ଥା ଆର ହାଇକୋର୍ଟ ପକ୍ଷରୁ ଏଥ୍ପାଇଁ ଏକ ନିର୍ଦ୍ଦେଶନାମା କାରି କରାଯାଇଛି

ଏହି ବର୍ବ୍ବିତ ସମୟସୀମା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ବିଳମ୍ୟ ଶୁଳ୍କ ଦେବାକୁ ପଡ଼ିବ ନାହିଁ